କୋଭିଡ୍ ଦେଶରେ ସକ୍ରିୟ କୋଭିଡ ମାମଲା ସଂଖ୍ୟା ତଳକୁ ଖସ୍କୁଛି ଏହା ଦ୍ୱାରା ଆରୋଗ୍ୟ ହାର ଉପରକୁ ଉଠୁଥିବାର ହିସାବ କରାଯାଉଛି

ଯେଉଁ ରାଜ୍ୟଗୁଡ଼ିକ ପାଖରେ କୋଭିଡ ଟିକା ସଂପର୍ଣ୍ଣ ସରିଯାଇଛି ସେହି ରାଜ୍ୟଗୁଡ଼ିକରେ ଅଧିକ ବ୍ୟବହାର କରାଯାଇଛି କିମ୍ବା ନଷ୍ଟ ହୋଇଯାଇଥିବାର ଜଣାପଡ଼ୁଛି ଅନେକ ରାଜ୍ୟ ଅଛନ୍ତି ଯେଉଁମାନେ ସଶସ୍ତ୍ରବାହିନୀକୁ ଟିକା ଯୋଗାଇଛନ୍ତି ଏବଂ ତା'ର ହିସାବ କେନ୍ଦ୍ର ସରକାରଙ୍କୁ ଦେଇନାହାନ୍ତି

ବିହାର କୋଭିଡ ବିହାରରେ କୋଭିଡ ସଫକ୍ରମଣ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି

ଛତିଶଗଡ଼ର ଗ୍ରାମାଞ୍ଚଳରେ କରୋନା ସଫକ୍ରମଣ ସଂପ୍ରତି ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଆମ ସମ୍ଭାଦଦାତା କଣାଇଛନ୍ତି କୌଣସି ପ୍ରକାର ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ ନ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଇବା ସକାଶେ ରାଜ୍ୟ ସରକାର ଧାର୍ମିକ ଓ ସାମାଜିକ ମୁଖ୍ୟମାନଙ୍କୁ ଅନୁରୋଧ ଜଣାଇଛନ୍ତି ବର୍ତ୍ତମାନ ରାଜ୍ୟରେ ଲକଡାଉନ ବଳବତ୍ତର ଥିବାରୁ ସବୁପ୍ରକାର ଧାର୍ମିକ ଓ ରାଜନୈତିକ କାର୍ଯ୍ୟକଳାପକୁ ବନ୍ଦ ରଖାଯାଇଛି

କେବଳ ଡାକ୍ତରଖାନାକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଆନ୍ତଃଜିଲ୍ଲା ଆନ୍ତଃନଗରୀ ଗାଁରୁ ସହର ଏବଂ ସହରରୁ ଗାଁକୁ ଯିବାଆସିବା ଲାଗି କୌଣସି ଅନୁମତି ଦିଆଯାଇ ନାହିଁ ପ୍ରତ୍ୟେକ ଧର୍ମସ୍ଥଳୀ ବନ୍ଦ ରହିବ

ସବୁ ସରକାରୀ ଓ ବେସରକାରୀ ପରିବହନକୁ ବନ୍ଦ ରଖାଯାଇଥିବା ବେଳେ ଜରୁରୀକାଳୀନ କ୍ଷେତ୍ରରେ ଆବଶ୍ୟକସ୍ଥଳେ ଅନୁମତି ଦିଆଯିବ ବୋଲି ବିଞ୍ଜପ୍ତି ଜାରି କରାଯାଇଛି

ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡକୁର ଅଜୟ ଚକ୍ରବର୍ତ୍ତୀ କହିଛନ୍ତି ରାଜ୍ୟରେ ଟିକା ଅଭାବ ରହିଥିବାରୁ ଯେଉଁମାନଙ୍କର ସମୟ ହୋଇଗଲାଣି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ଏବଂ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କର ପ୍ରଥମ ଡୋଜ୍ ଟିକା ସଂପର୍ଣ୍ଣ କରାଯିବ

ତୂତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାର ଉତ୍ପାଦନକାରୀ ମାନଙ୍କଠାରୁ ଟିକା କିଣ୍ଡଚ୍ଚନ୍ତି

ସେଣ୍ଟର ଜାଭଡେକର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଚ୍ଚନ୍ତି ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ପରିସ୍ଥିତିକୁ ନିରନ୍ତର ତଦାରଖ କରୁଛନ୍ତି ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ସରକାର ଅପ୍ରସ୍ତୁତ ଥିଲେ ବୋଲି ହୋଇଥିବା ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ଜାଭଡେକର କହିଛନ୍ତି ଏପରିକି ସବୁଠାରୁ କମ୍ ସଂଖ୍ୟାରେ ସଂକ୍ରମଣ ଥିବା ଜାନୁୟାରୀ ମାସରେ ମଧ୍ୟ ସରକାର କରୋନା ବିରୁଦ୍ଧରେ ପଦକ୍ଷେପ ନେବାରେ କଦାପି ଅବହେଳା କରିନାହାନ୍ତି ସେ କହିଛନ୍ତି ଜାନୁୟାରୀ ମାସରେ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏକ ଟିମ୍କୁ କେରଳ ପଠାଯାଇ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା ସେ କହିଛନ୍ତି ରାଜ୍ୟଗୁଡ଼ିକୁ ଉପଯୁକ୍ତ ସମର୍ଥନ ଓ ପରାମର୍ଶ ଯୋଗାଇଦେବା ଲାଗି କେନ୍ଦ୍ ସରକାର ସଦାସର୍ବଦା ଉଦ୍ୟମ ଜାରି ରଖିଥିବା ସେ ଜଣାଇଛନ୍ତି ଏକ ସ୍ପନାମଧନ୍ୟ ଦୈନିକ ଇଂରାଜୀ ଖବରକାଗଜକୁ ଲିଖିତ ସାକ୍ଷାତକାର ବେଲେ ଶ୍ରୀ ଜାଭଡେକର ଏହା କହିଛନ୍ତି

ଆସାମ ସିଏମ୍ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆସାମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ ତାଙ୍କୁ ଶପଥପାଠ କରାଇଛନ୍ତି

ରାଜ୍ୟ ବିଜେପି ଶାଖା ସଭାପତି ରଣଜିତ କୁମାର ଦାସ ଅସୋମ ଗଣପରିଷଦର ଅତ୍କଲ ବୋରା ଓ କାର୍ଯ୍ୟକାରୀ ସଭାପତି ଏସ୍ଆର୍ ମହନ୍ତ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି

ରାଜ୍ୟପାଳ ଜଗଦୀପ ଧନ୍କଡ଼ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଶପଥ ଗ୍ରହଣ ପରେ ମନ୍ତ୍ରୀମାନେ ରାଜ୍ୟ ସଚିବାଳୟରେ ପ୍ରଥମ କ୍ୟାବିନେଟ୍ ବୈଠକରେ ଯୋଗ ଦେଇଥିଲେ

ଦିଲ୍ଲୀ ପୋଲିସ୍ ଦିଲ୍କୀରେ ଅକ୍ଟିକେନ କନ୍ସେଣ୍ଟ୍ରେଟର କଳାବଜାରୀ କରୁଥିବା ବ୍ୟବସାୟୀ ନବନୀତ କଲରାଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି

ତାଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଲ୍ଲୀ ସମେତ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ଲଦାଖ ରେଡ଼ିଓ ବୈଷୟିକ ଜ୍ଞାନ ଓ ଟେଲିଭିଜନ୍ର ବହୁଳ ବ୍ୟବହାର ସତ୍ତ୍ୱେ ଲଦାଖ୍ର ଜନସାଧାରଣଙ୍କ ପାଇଁ ରେଡିଓ ଏବେବି ଏକ ନିର୍ଭରଶୀଳ ମାଧ୍ୟମ ଭାବେ କାର୍ଯ୍ୟ କରୁଛି ଦେଶର ଏହି ଭାଗର ଲୋକମାନେ ଆକାଶବାଣୀର ସମ୍ଘାଦ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକୁ ସେମାନଙ୍କର ବିଭିନ୍ନ ମୁଖ୍ୟ ଉତ୍ସବଗୁଡ଼ିକ ତୁଳନାରେ ଅଧିକ ଗୁରୁତ୍ୱ ଦେଇଆସୁଛନ୍ତି ଯେତେବେଳେ ଲଦାଖ ଭାଷାର ସମ୍ଭାଦ ଓ କୃଷି କାର୍ଯ୍ୟକ୍ରମଗୁଡ଼ିକ ରେଡିଓରେ ପ୍ରସାରିତ ହୋଇଥାଏ ସେତେବେଳେ ଲଦାଖ୍ର ଲୋକମାନେ ଏକତ୍ରିତ ହୋଇ ତାହାକୁ ଶୁଣିଥା'ନ୍ତି

ଅଲମ୍ପିକ୍ ଜାପାନରେ କୋଭିଡ ସଫକ୍ରମଣ ବୃଦ୍ଧି ପାଉଥିବାରୁ ଅଲମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ସଂକ୍ରାନ୍ତରେ କୌଣସି ସ୍ଥିରତା ନାହିଁ କହିଲେ ଚଳେ ପ୍ରଧାନମନ୍ତ୍ରୀ ୟୋଶୀ ହିଦେ ସୁଗୋ କହିଛନ୍ତି କାପାନରେ କରୋନାର ମୁକାବିଲା ପାଇଁ ସରକାର ପ୍ରାଥମିକତା ଦେଉଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ଅଲମ୍ପିକ ପ୍ରତିଯୋଗିତା ସଂପର୍କରେ କିଛି କହିହେବ ନାହିଁ ଶ୍ରୀ ସୁଗୋ କହିଛନ୍ତି ତାଙ୍କ ଦେଶରେ ଟିକାକରଣ ଅନ୍ୟ ଦେଶମାନଙ୍କ ତୁଳନାରେ ବର୍ତ୍ତମାନ କମ୍ ରହିଛି ଇତିମଧ୍ୟରେ ଅନ୍ତର୍ଜାତୀୟ ଅଲମ୍ପିକ୍ ଅଧିକାରୀ ଟୋକିଓରେ କ୍ରୀଡ଼ା ଆୟୋଜକ ତଥା ପ୍ରଧାନମନ୍ତ୍ରୀ ସୁଗୋ କହିଛନ୍ତି ନିରାପତ୍ତା ଓ ସୁରକ୍ଷିତ ଭାବେ ଏହି ପ୍ରତିଯୋଗିତା କରାଯିବ ସେ ଦେଶରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଶତକଡ଼ା ଅଣଷଠି ଭାଗ ଲୋକ କ୍ରୀଡ଼ା ବାତିଲ କରିବା ପାଇଁ ଚାହୁଁଥିଲାବେଳେ ଅଣଚାଶ ଭାଗ ଲୋକ ଅଲମ୍ପିକ୍ ପ୍ରତିଯୋଗିତା କରିବାକୁ ଚାହୁଁଛନ୍ତି

ଏଣୁ ଏତେ ଆଗରୁ କ୍ରୀଡ଼ାକୁ ବାତିଲ କରାଯିବା ସଂକ୍ରାନ୍ତରେ କିଛି କହି ହେବ ନାହିଁ ବୋଲି ସୂଚନା ମିଳିଛି